ଆକାଶବାଣୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଭାଷାନ୍ତର ସମସ୍ତ ଆଞ୍ଚଳିକ ଭାଷାରେ ରାତି ଆଠଟାରେ ପ୍ରସାରିତ ହେବ ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରଥମେ ହିନ୍ଦୀ ଙ୍ଗରାଜୀ ଏବଂ ପରେ ପରେ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ

ଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିବେ ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଲୋକମାନଙ୍କ ପାଇଁ ପାଇଁ ଏକ ଉପଦେଶନାମା ଜାରି କରାଯାଇଛି

କେତେକ ରାସ୍ତାରେ ମଧ୍ୟ ଟ୍ରାଫିକ୍ ଚଳାଚଳର ଦିଗ ପରିବର୍ତ୍ତନ କରାଯିବ

ସ୍ୱାଧୀନତା ଦିବସକୁ ଆଖିରେ ରଖି ରେଳ ଷ୍ଟେସନ୍ ବସ୍ ଷ୍ଟେସନ୍ ଏବଂ ହସ୍ୱିଟାଲ୍କୁ ଯିବା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍କା ମଧ୍ୟ କରାଯାଇଛି ଆଡ୍ଭାଇକରି କେନ୍ଦ୍ର ସରକାର ପ୍ଲାଷ୍ଟିକ୍ ତିଆରି ଜାତୀୟ ପତାକା ବ୍ୟବହାର ନକରିବା ପାଇଁ ନାଗରିକମାନଙ୍କୁ ପରାମର୍ଶ ଦେବା ସହ ପତାକା କୋର୍ଡକୁ କଡ଼ାକଡ଼ି ଭାବେ ପାଳନକୁ ସୁନିଶ୍ଚିତ କରାଇବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ଉପଦେଶନାମାରେ କୁହାଯାଇଛି କାଗଜର ପତାକା ଭଳି ପ୍ଲାଷ୍ଟିକ୍ ତିଆରି ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇପାରିବ ନାହିଁ ଏବଂ ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକାଗୁଡ଼ିକୁ ସଠିକ୍ ଭାବେ ନଷ୍ଟ କରାଇବା ଏକ ବାସ୍ତବ ସମସ୍ୟା ଏବଂ ଏହା ଜାତୀୟ ପତାକାର ମର୍ଯ୍ୟାଦା ହାନି କରୁଛି ମନ୍ତ୍ରଣାଳୟ କହିଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସାଂସ୍କୃତିକ ଏବଂ କ୍ରୀଡ଼ା ଉହବ ଅବସରରେ ସାଧାରଣରେ କେବଳ କାଗକ୍ତ ତିଆରି ପତାକା ବ୍ୟବହାର କରାଯାଇପାରିବ ବୋଲି ପତାକା କୋର୍ଡରେ ନିୟମ ରହିଛି ଏଥିରେ ଆହୁରି ଉଲ୍ଲ୍ଖ ଅଛି ଯେ ଏହିଭଳି କାଗଜ ତିଆରି ପତାକାକୁ ଉହବ ପରେ ମାଟିରେ ଫୋପଡ଼ା ଯାଇ ପାରିବ ନାହିଁ

ସମ୍ପତି ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ସଫଳ ତଥା ତ୍ୱରିତ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର କେରଳ ସରକାରଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି

ରେଲ୍ ର୍ୟାଙ୍କିଙ୍ଗ୍ ଦେଶର ସଦ୍ୟତମ ସ୍ପଚ୍ଛତା ଅନୁଧ୍ୟାନ ଅନୁଯାୟୀ ରାଜସ୍ଥାନର ଯୋଧପୁର ଏବଂ ମାର୍ୱାର୍ ରେଳ ଷ୍ଟେସନ୍ ଦେଶର ସ୍ପଚ୍ଛତମ ରେଳ ଷ୍ଟେସନ୍ ମାନ୍ୟତା ହାସଲ କରିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଗତକାଲି ନୂଆଦିଲ୍ଲୀଠାରେ ଏ ବିଷୟ ଘୋଷଣା କରିଛନ୍ତି

ସେହିପରି ଏ ବର୍ଗରେ ମାର୍ୱାର୍ ପ୍ରଥମ ଫୁଲେରା ଦ୍ୱିତୀୟ ଏବଂ ତେଲେଙ୍ଗାନାର ୱାରଙ୍ଗଲ୍ ଷ୍ଟେସନ୍ ତୃତୀୟ ସ୍ଥାନ ଅଧିକାର କରିଛି ଡିଏମ୍କେ ମିଟ୍ ବିରୋଧି ଡିଏମ୍କେ ର କାର୍ଯ୍ୟକାରୀ କମିଟିର ବୈଠକ ଆଜି ଚେନ୍ନାଇ ସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ ଦଳର କାର୍ଯ୍ୟକାରୀ ସଭାପତି ଏମ୍ଭି ଷ୍ଟାଲିନ୍ ସାମ୍ଭାଦିକମାନଙ୍କୁ କହିଛନ୍ତି ଦଳର ସଭାପତିଙ୍କ ପରଲୋକନେଇ ଶୋକପାଳନ କରାଯିବା ଏହି ବୈଠକର ମୁଖ୍ୟ କାର୍ଯ୍ୟକ୍ରମ ହେବ

ଆଲାଗିରୀ ଏକଥା ମଧ୍ୟ ଦାବି କରିଛନ୍ତି ସ୍ୱର୍ଗତ ପିତାଙ୍କର ବାସ୍ତବ ଅନୁଗାମୀମାନେ ତାଙ୍କୁ ହିଁ ସମର୍ଥନ କରୁଛନ୍ତି ଇତିମଧ୍ୟରେ ଶାସକ ଏଆଇଏଡିଏମ୍କେ ଘୋଷଣା କରିଛି ଯେ ଦଳର କାର୍ଯ୍ୟକାରୀ କମିଟି ବୈଠକ ଆସନ୍ତା ସପ୍ତାହର ସୋମବାର ଦିନ ଅନୁଷ୍ଠିତ ହେବ ଦଳର ସମନ୍ଧୟକାରୀ ଓ ପନିର୍ସିଲଭମ୍ ଏବଂ ଯୁଗ୍ମ ସମନ୍ୱୟକାରୀ ତଥା ମୁଖ୍ୟମନ୍ତ୍ରୀ ଇକେ ପାଲାନୀସ୍ୱାମୀ କହିଛନ୍ତି ଦଳର ପ୍ରେସିଡିୟମ୍ ଚେୟାର୍ମ୍ୟାନ୍ ଡି ମଧୁସୁଦନମ୍ଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହେବ କର୍ପୋରେଟ୍ ୱାର୍କ କାର୍ଯ୍ୟ ସ୍ଥଳୀରେ ଯୌନ ନିର୍ଯାତନା ଆଇନ୍ ପାଳନ ସଂପର୍କରେ ସମସ୍ତ କମ୍ପାନୀ ସେମାନଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିବାକୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ବାଧ୍ୟତାମୂଳକ କରିଛି

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀଠାରେ କହିଛନ୍ତି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହାର ପ୍ରଭାବରେ ମଧ୍ୟ ଭାରତରେ ଭଲ ବର୍ଷାର ଅନୁମାନ କରାଯାଉଛି ଏହାଦ୍ୱାରା ବର୍ଷାର ପରିମାଣରେ ଉନ୍ନତି ଘଟିବ

ଶ୍ରୀ ସିଂ କହିଛନ୍ତି ଏହି ଯୋଜନାର ପରୋକ୍ଷ ପ୍ରଭାବ ସ୍ୱରୂପ ଅନେକ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ

ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନ ଜେଲ୍ରେ ଥିବା ଭାରତୀୟ ମହ୍ୟଜୀବୀମାନଙ୍କର ସହଳ ମୁକ୍ତି ଏବଂ ପ୍ରତ୍ୟାବର୍ଭନ ସମେତ ବିଭିନ୍ନ ମାନବିକ ସମସ୍ୟାର ସମାଧାନକୁ ଭାରତ ସବୁବେଳେ ଉଚ୍ଚ ପ୍ରାଥମିକତା ପ୍ରଦାନ କରିଥାଏ

ଏସିଆଡ୍ ହ୍ୟାଣ୍ଡବଲ୍ ଭାରତୀୟ ମହିଳା ହ୍ୟାଣ୍ଡବଲ୍ ଦଳ ଜାକର୍ତ୍ତା ଏସିଆନ୍ ଗେମ୍ବରେ ଆଜି ଏହାର ପ୍ରାର୍ୟିକ ଗ୍ରୁପ୍ ମ୍ୟାଚ୍ ଖେଳିବ

ଏହି ଟୁର୍ଣ୍ଣାମେଣ୍ଟ ଇଣ୍ଡୋନେସିଆର ରାଜଧାନୀଠାରେ ଆସନ୍ତା ଶନିବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବା ବେଳେ ହ୍ୟାଣ୍ଡବଲ୍ ଏବଂ ଫୁଟବଲ୍ ଭଳି କେତେକ ପ୍ରତିଯୋଗିତା ଗତକାଲିଠାରୁ ଆରମ୍ଭ ହୋଇଛି